ଜେଡିଏସ୍ ଏନ୍ସିପି ନ୍ୟାସନାଲ୍ କନ୍ଫରେନ୍ ଏବଂ ଟିଆର୍ଏସ୍ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି

ଜେଡିଏସ୍ ଏନ୍ସିପି ଓ ନ୍ୟାସନାଲ୍ କନ୍ଫରେନ୍ସ ଏବଂ ଟିଆର୍ଏସ୍ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି

ଅଗ୍ରଣୀ ଥିବା ଅନ୍ୟ ବଡ଼ ବଡ଼ ପ୍ରାର୍ଥୀମାନଙ୍କ ମଧ୍ୟରେ ବିଜେପି ମୁଖ୍ୟ ଅମିତ ଶାହା କେନ୍ଦ୍ରମନ୍ତ୍ରୀ ସ୍କୁତି ଇରାନୀ ରାଜନାଥ ସିଂହ ନୀତିନ ଗଡ଼କରୀ ହଂସରାଜ ଅହିର ପୁନମ ମହାଜନ ଓ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ରହିଛନ୍ତି ୟୂପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ରାୟବରେଲିରେ ଅଗ୍ରଣୀ ରହିଥିବା ବେଳେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ୍ୱୟାନାର୍ଡ୍ରେ ଅଗ୍ରଣୀ ଅଛନ୍ତି ଓ ଶଶି ଥରୁର୍ ତିରୁବନନ୍ତପୁରମ୍ରେ ଅଗ୍ରଣୀ ରହିଛନ୍ତି ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଅଶୋକ ଚୌହାନ୍ ନାନ୍ଦେଡ୍ ଆସନରେ ପଛରେ ଅଛନ୍ତି

ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ରାଓ ଇନ୍ଦ୍ରକୀତ ସିଂହ ଗୁଡ଼ଗାଓଁରୁ ବ୍ରିଜେନ୍ଦର ସିଂହ ହିସାରରୁ ଓ ରତନଲାଲ୍ କଟାରିଆ ଅମ୍ଭାଲାରୁ ଅଗ୍ରଣୀ ରହିଛନ୍ତି ଚଣ୍ଡିଗଡ଼ରେ ବିଜେପିର କୀରଣ ଖେର କଂଗ୍ରେସର ପବନ୍ କୁମାର ବନସାଲଙ୍କ ଠାରୁ ଆଗରେ ଅଛନ୍ତି ପଞ୍ଜାବରେ ବିଜେପିର ସନ୍ନି ଦେଓଲ ଗୁରୁଦାସପୁରରୁ ଆଗରେ ଥିବା ବେଳେ ସିରୋମଣି ଅକାଳୀ ଦଳର ଶୁଖବୀର ସିଂହ ବାଦଲ ଫିରୋଜପୁର ଆସନରୁ ଓ ଉପସ୍ଥିତ ଏମ୍ପି ତଥା ଆପ୍ ପ୍ରାର୍ଥୀ ଭଗବନ୍ତ ମାନ ସଙ୍ଗରୁର୍ରୁ ଆଗରେ ଅଛନ୍ତି

ସେହି ଚାରୋଟି ଯାକ ଆସନ ମଧ୍ୟରେ ମଣ୍ଡି କଙ୍ଗଡ଼ା ହମିରପୁର ଓ ଶିମଳା ରହିଛି

ଉତ୍ତରପ୍ରଦେଶରେ କେନ୍ଦ୍ର ମନ୍ତ୍ରୀ ସଂଜୀବ କୂମାର ବଲିଆଁ ମ୍ରଜାଫର ନଗରରେ ଭିକେ ସିଂହ ଗାଜିଆବାଦରେ ମହେଶ ଶର୍ମା ଗୌତମ ବୃଦ୍ଧ ନଗରରେ ସନ୍ତୋଷ ଗଙ୍ଗୱାର୍ ବରେଲିରେ ମନୋଜ ସିହ୍ନା ଗାଜିପୁରରେ ଅନୁପ୍ରିୟା ପଟେଲ ମିର୍କାପୁରରେ ନିରଞ୍ଜନ ଜ୍ୟୋତି ଫତେପୁରରେ ମନେକା ଗାନ୍ଧି ସ୍କୁଲତାନପୁରରେ ରିତା ବହୁଗୁଣା କୋଶି ଆହ୍ଲାବାଦ୍ରେ ଫିରୋଜ ବରୁଣ ଗାନ୍ଧି ପିଲବିଟ୍ରେ ହେମାମାଳିନି ମଥୁରାରେ ଓ ଜଗଦୟିକା ପାଲ୍ ଡ୍ରମୁରିଆରେ ଅଗ୍ରଣୀ ରହିଛନ୍ତି

ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଅଜୟ ତାମତା ବିଜେପି ରାଜ୍ୟ ଶାଖା ମୁଖ୍ୟ ଅଜୟ ଭଟ୍ଟ ଉଦ୍ଧମସିଂହ ନାଗର ଓ ରମେଶ ପୋଖରିଆଲ୍ ନିଶଙ୍କ ଅଛନ୍ତି ବିହାରରେ ପ୍ରଥମ ଫଳାଫଳ ବିଜେପି ସପକ୍ଷରେ ଯାଇଛି

କଂଗ୍ରେସ ଗୋଟିଏ ଓ ଅନ୍ୟ ଦଳମାନେ ଦୂଇଟି ଆସନରେ ଅଗ୍ରଣୀ ରହିଛନ୍ତି

ଜାମସେଦପୁରରେ ବିଜେପି ପ୍ରାର୍ଥୀ ବିଦ୍ୟୁତ ବରଣ ମହାତୋ ଆଗୁଆ ରହିଛନ୍ତି

ଆଗୁଆ ଥିବା ଅନ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ମୋହନ ଭାଇ କୁନ୍ଦରିଆ ଜସଓ୍ୱନ୍ତ ସିଂହ ଭାଗୋର ମନସୁଖ୍ ଭାଇ ବାସବ ଭାରତୀବେନ୍ ସିଆଲ୍ ଭରତସିଂହକି ଡାଭି ଦୀପ୍ସିଂହ ରାଠୋଡ୍ ପରବତ ଭାଇ ପଟେଲ ନାରଣ ଭାଇ କଛୋଡ଼ିଆ କେସି ପଟେଲ ଓ କିରିଟ୍ ଶୋଲାଙ୍କି ଅଛନ୍ତି

ଗୋଆରେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାୟକ୍ ଉତ୍ତର ଗୋଆ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ନେତା ଫ୍ରାନ୍ସିସ୍କୋ ସାଡ଼ିନା ଦକ୍ଷିଣ ଗୋଆ ଆସନରେ ଆଗୁଆ ଅଛନ୍ତି

ଆଗୁଆ ଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ବାବୁଲ୍ ସୁପ୍ରିୟୋ ବରାଳ ଆସନ୍ସୋଲ୍ରୁ ଏସ୍ଏସ୍ ଆଲୁୱାଲିଆ ବର୍ଦ୍ଧମାନ ଦୁର୍ଗାପୁର ଆସନର୍ ଓ କଂଗ୍ରେସର ଅଧିରଞ୍ଜନ ଚୌଧ୍ରରୀ ବରହାମ୍ପୁରର୍ ଅଛନ୍ତି ତ୍ତ୍ଣମଳ କଂଗ୍ରେସର ଅଗ୍ରଣୀ ନେତାମାନଙ୍କ ମଧ୍ୟରେ ସତାବ୍ଦୀ ରାୟ ସୌଗତ ରାୟ ଓ ସୁଦୀପ ବନ୍ଦୋପାଧ୍ୟାୟ ରହିଛନ୍ତି ମେଦିନ୍ପୁର ନିର୍ବାଚନ ମଣ୍ଡଳୀରେ ରାଜ୍ୟ ବିଜେପି ମ୍ରଖ୍ୟ ଦିଲ୍ଲୀପ ଘୋଷ ତୃଣମ୍ବଳ କଂଗ୍ରେସର ମାନସ ରଞ୍ଜନ ଭୂନିଆଙ୍କଠାର୍ ଅଳ୍ପ ଭୋଟ୍ ବ୍ୟବଧାନରେ ଆଗ୍ରଆ ଅଛନ୍ତି

ନାଗାଲାଣ୍ଡରେ ଏନ୍ଡିପିପି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଛି

କଂଗ୍ରେସ ଗୋଟିଏ ଆସନରେ ଆଗୁଆ ରହିଛି ମେଘାଳୟରେ ଏନ୍ପିପିର ଆଗାଥା ସାଙ୍ଗମା କଂଗ୍ରେସର ମୁକୁଲ ସାଙ୍ଗମାଙ୍କଠାରୁ ଆଗରେ ଅଛନ୍ତି ତ୍ରିପୁରାରେ ବିଜେପି ତ୍ରିପୁରା ଇଷ୍ଟ ଓ ତ୍ରିପୁରା ଓ୍ୱେଷ୍ଟ ଆସନରେ ଅଗ୍ରଣୀ ରହିଛି ଜାମ୍ମୁ କାଶ୍ମୀରରେ ନ୍ୟାସନାଲ୍ କନ୍ଫରେନ୍ସର ଫାରୁଖ୍ ଅବଦୁଲ୍ଲା ଶ୍ରୀନଗରରେ ଅଗ୍ରଣୀ ଥିବାବେଳେ ବିଜେପିର କ୍ରିତେନ୍ଦ୍ର ସିଂହ ଉଦ୍ଧମପୁରରେ ଓ ଯୁଗଳକିଶୋର ଜାମ୍ମୁରେ ଅଗ୍ରଣୀ ଅଛନ୍ତି

ଛତିଶଗଡ଼ରେ ବିଜେପିର ବିଜୟ ବାଘେଲ ଦୂର୍ଗ ଆସନରୁ ଓ କଂଗ୍ରେସର ଜ୍ୟୋହ୍ନା ଚରଣଦାସ ମହନ୍ତ କୋରବା ଆସନର୍ ଆଗରେ ଅଛନ୍ତି

ଆଶ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ଏକ ମାତ୍ର ଆସନରେ ବିଜେପି ଅଗ୍ରଣୀ ରହିଛି

ଏର୍ଷାକୁଲମ୍ ଆସନରେ କେନ୍ଦ୍ରମନ୍ତୀ କେଜେ ଆଲଫୋନ୍ସେ ପଛରେ ଅଛନ୍ତି ତାମିଲନାଡୁରେ ଡିଏମ୍କେ କଂଗ୍ରେସ ଓ ବାମପତ୍ରୀ ଦଳମାନେ ଅଗ୍ରଣୀ ଥିବା ବେଳେ ବିଧାନସଭା ଉପନିର୍ବାଚନ ଗ୍ରଡ଼ିକରେ ଶାସକ ଏଆଇଏଡିଏମ୍କେ ଓ ଡିଏମ୍କେ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଛି

ପିଏମ୍ ରେଜଲ୍ସସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଲୋକସଭା ନିର୍ବାଚନ ଫଳାଫଳ ପରେ ଭାରତ ପୁନର୍ବାର ବିଜୟ ହାସଲ କରିଛି

ଶ୍ରୀ ମୋଦି କହିଛନ୍ତି ଆଉ ପାଞ୍ଚ ବର୍ଷ ପାଇଁ ଶ୍ରୀ ପଟ୍ଟନାୟକ କ୍ଷମତାକୁ ଆସିଥିବାରୁ ଏହା ଏକ ଐତିହାସିକ ବିଜୟ ଓ ଏଥିପାଇଁ ସେ ତାଙ୍କୁ ଶୁଭେଚ୍ଛା ଜଣାଇଚ୍ଛନ୍ତି ରେଜଲ୍ଟ ରିଆକସନ୍ ଆଜିର ଭୋଟ୍ ଗଣତିରେ ବିଜେପି ବିପୁଳ ବିଜୟ ଆଡ଼କୁ ଅଗ୍ରସର ହେବାକୁ ଯାଉଥିବା ବେଳେ ବିଶ୍ୱର ବହୁ ଦେଶର ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ କଣାଇଛନ୍ତି ଭାରତର ପ୍ରମୁଖ ଶିଳ୍ପପତିମାନେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ କଣାଇଛନ୍ତି